ଉତ୍ତରପ୍ରଦେଶର ନାଗିନା ଅମରୋହା ବୁଲନ୍ଦସର ଆଲିଗଡ ହଥ୍ରାସ ଫତେପୁର ସିକ୍ରି ମଥୁରା ଓ ଆଗ୍ରା ନିର୍ବାଚନମଣ୍ଡଳୀରେ ଆଜି ଭୋଟ୍ଗ୍ରହଣ ଚାଲିଛି

ଏହି କିଲ୍ଲାଗୁଡ଼ିକ ହେଲା ଗଣ୍ଡେରବଲ ଶ୍ରୀନଗର ବୁଦ୍ଗାଁ କିସ୍ୱାଡ ଡୋଡା ରମ୍ଘନ ରିଆସି ଉଧାମପୁର ଓ କାଠୁଆ ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ପାଇଁ ଫ୍ଲାଇଂସ୍କାଡ୍ ମାଇକ୍ରୋ ପର୍ଯ୍ୟବେକ୍ଷକ ଭିଡ଼ିଓଗ୍ରାଫର ତଥା କ୍ଷେତ୍ରୀୟ ମାଜିଷ୍ଟ୍ରେଟମାନଙ୍କୁ ନିଯୁକ୍ତ କରାଯାଇଛି ଭିନ୍ନଷମ ଭୋଟ୍ଦାତାମାନଙ୍କୁ ସହାୟତା କରିବା ପାଇଁ ଶ୍ରୀନଗର ସଂସଦୀୟ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି

ଶ୍ରୀନଗର ଓ ବୁଦଗାଓଁ ଜିଲ୍ଲାରେ କେବଳ ମହିଳା କର୍ମଚାରୀମାନଙ୍କ ପରିଚାଳିତ ଆଦର୍ଶ ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି

ଆସାମ ପୁଲିଂ ଆସାମର ସିଲଚର କରିମଗଞ୍ଜ ସ୍ୱୟଂଶାସିତ ଜିଲ୍ଲା ନାଗାଓଁ ଓ ମଙ୍ଗେଲଡୋଇ

ଇଭିଏମ୍ ଠିକ୍ ଭାବେ କାମ ନକରିବାରୁ କିଛି ଭୋଟ୍ଗ୍ରହଣ କେନ୍ଦ୍ରରେ ସେଗୁଡ଼ିକୁ ବଦଳାଯାଇଛି ରାଜ୍ୟମନ୍ତ୍ରୀ ପରିମଳ ଶୁକ୍ଲବୈଦ୍ୟ ପିୟୁଷ ହଜାରିକା ବିଧାନସଭା ଉପବାଚସ୍କତି କୂପାନାଥ ମଲ୍ଲ ସେମାନଙ୍କର ମତଦାନ କରିଛନ୍ତି

ଦିବ୍ୟାଙ୍ଗ ମହିଳା ଓ ବୟୋଜ୍ୟେଷ୍ଠ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି

ବହୁସଂଖ୍ୟକ ଭୋଟ୍ଦାତା ଭୋଟ୍ଗ୍ରହଣ କେନ୍ଦ୍ର ଗୁଡ଼ିକରେ ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଛି ମହିଳା ଓ ପ୍ରଥମରଥର ପାଇଁ ଭୋଟ୍ ଦେଉଥିବା ଭୋଟରମାନଙ୍କ ମଧ୍ୟରେ ପ୍ରବଳ ଉହାହ ଦେଖିବାକୁ ମିଳିଛି ଭୋଟ୍ଗ୍ରହଣ କେନ୍ଦ୍ର ଗୁଡ଼ିକରେ ହେଲ୍ପ ଡେସ୍କମାନ ଖୋଲାଯାଇଛି ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ପ୍ରମୁଖ ନେତାମାନେ ଆକି ପ୍ରାର୍ଥୀପତ୍ର ଦାଖଲ କରିବେ ଏସ୍ପି ବିଏସ୍ପି ପାର୍ଟିର ମେଣ୍ଟ ପ୍ରାର୍ଥୀ ପୁନମ ସିଂ ଆଜି ଲକ୍ଷ୍ନୌରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ନେତା ମେନକା ଗାନ୍ଧୀ ସୁଲତାନପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବାଂଲାଦେଶ ଆକ୍ଟର ଟିଏମ୍ସି କ୍ୟାମ୍ପେନ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡକ୍ଟର ଏକେ ଅବଦୁଲ ମୋମେନ କହିଛନ୍ତି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବାଂଲାଦେଶ ଅଭିନେତା ହେରଡୋସ୍ ନିର୍ବାଚନ ପ୍ରଚାର କରିଥିବାରୁ ସେ ଦୁଃଖପ୍ରକାଶ କର୍ଛନ୍ତି ଗତ ରାତିରେ ଢ଼ାକାରେ ଏକ ସମ୍ଭାଦପତ୍ରକୁ ଦେଇଥିବା ସାକ୍ଷାତ୍କାରରେ ସେ କହିଛନ୍ତି ଯଦିଓ ସେ ତାଙ୍କର ବନ୍ଧୁଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ତଥାପି ଏହା ଦୁର୍ଭାଗ୍ୟଜନକ ଓ ତାଙ୍କଭଳି ଜଣେ ଅଭିନେତାଙ୍କ ପାଇଁ ଶୋଭନୀୟ ନୁହେଁ ପୂର୍ବରୁ ସେହି ବାଂଲାଦେଶ ଅଭିନେତା ନିର୍ବାଚନ ପ୍ରଚାରରେ ଭାଗ ନେଇଥିବାରୁ ତାଙ୍କର ଭୁଲ୍ ପାଇଁ ନିଃସ୍କାର୍ଥ କ୍ଷମାପ୍ରାର୍ଥନା କରିଥିଲେ

ଟ୍ୱିଟ୍ କରି ସେ ମୃତବ୍ୟକ୍ତିମାନଙ୍କ ଆତ୍ମୀୟମାନଙ୍କୁ ଶୋକବାର୍ତ୍ତା ଜଣାଇଛନ୍ତି ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଉଦ୍ଧାର କାର୍ଯ୍ୟ ଚଳାଇବା ପାଇଁ ସେ ଆଶାବ୍ୟକ୍ତ କରିଛନ୍ତି

ବିଜେପି ସଭାପତି ଅମିତ ଶାହା ଛତିଶଗଡର ରାୟଗଡ ଓ ବିଳାସପୁର ଏବଂ ମହାରାଷ୍ଟ୍ରର ଜଲନାଠାରେ ଆଜି ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗୁଜୁରାଟର ଜୁନାଗଡ ଓ କଚ୍ଚ ଏବଂ ଉତ୍ତର ପ୍ରଦେଶର ବଦାଓଁଠାରେ ଆଜି ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି ମାଓଇଷ୍ଟ କିଲ୍ଡ ଛତିଶଗଡ ଛତିଶଗଡର ବସ୍ତର ଡିଭିଜନର ଦାନ୍ତେୱାଡା ଜିଲ୍ଲାରେ ନିରାପତ୍ତାବାହିନୀ ଜବାନମାନଙ୍କ ସହ ସଂଘର୍ଷରେ ଦୁଇଜଣ ମାଓବାଦୀ ପ୍ରାଣ ହରାଇଛନ୍ତି କୁଆକୋଣ୍ଡା ଅଞ୍ଚଳର ଦୁବାଲକାରକା କଙ୍ଗଲରେ ଏହି ସଂଘର୍ଷ ଘଟିଛି ପୁଲିସ ଘଟଣାସ୍ଥଳରୁ ଦୁଇଟି ରାଇଫଲ ଉଦ୍ଧାର କରିଛି

ସେକ୍ରେଟାରୀ ଜେଟ୍ ଏୟାରଓ୍ପେକ ଜେଟ୍ ଏୟାରଓ୍ବେଜ ଅସ୍ଥାୟୀଭାବେ ଏହାର ବିମାନ ଚଳାଚଳ ବନ୍ଦ ରଖିବା ପରେ ଜାପାସିଟି ସ୍କଟ ଓ ଯାତ୍ରୀମାନଙ୍କର ଅସୁବିଧା ଆଦି ବିଷୟର ସମାଧାନ ସକାଶେ ବେସାମରିକ ବିମାନ ଚଳାଚଳ ସଚିବ ବିମାନବନ୍ଦର ଓ ବିମାନ ଚଳାଚଳ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ପୃଥକ ବୈଠକ କରିବେ

ମନ୍ତ୍ରଣାଳୟ କହିଛି ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ ଓ ଅନ୍ୟ ସଂସ୍ଥାମାନେ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ଟିକଟ ଅର୍ଥ ଫେରସ୍ତ ଟିକଟ ବାତିଲ ଓ ବିକଳ୍ପ ଟିକଟ କ୍ଷେତ୍ରରେ ଯେପରି ନିୟମ କଡାକଡି ଭାବେ ପାଳନ କରାଯିବ ତାହା ପ୍ରତି ଧ୍ୟାନ ଦିଆଯାଉଛି

ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚ ତନାଘନା କର୍ତ୍ଥନ୍ତି ଆଇପିଏଲ୍ କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଞ୍ଜିଆନ୍ନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ